ବାଂଲାଦେଶକୁ ହରାଇ ଭାରତ ବିଶ୍ୱକପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଡ଼ି କହିଛନ୍ତି ସୀମାରେ ତାରବାଡ଼ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ସୀମା ସଡ଼କ ନିର୍ମାଣ ଓ ସୀମାନ୍ତ ଫାଣ୍ଡି ଭଳି ମୌଳିକ ଡାଞ୍ଚାମାନ ନିର୍ମାଣ କରାଯାଇଛି ସେ କହିଛନ୍ତି ସ୍ୱରାଷ୍ଟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳଗ୍ରଡିକ୍ ଚିଠି ଲେଖ ବେଆଇନ ଭାବେ ଅନୁପ୍ରବେଶ କରି ଆସିଥିବା ଲୋକମାନଙ୍କୁ ଯେଭଳି ଆଧାର କାର୍ଡ଼ ଦିଆ ନ ଯାଏ ତାହା ନିର୍ଚ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ରେଡ଼ି କହିଛନ୍ତି ବେଆଇନ ଭାବେ ଅନୁପ୍ରବେଶ କରି ଆସିଥିବା ଲୋକମାନଙ୍କଦ୍ୱାରା ଜାଲିଆତି କରାଯାଇ ହାସଲ କରାଯାଇଥିବା ଅନ୍ୟ ରାଜ୍ୟସ୍ତରୀୟ ପରିଚୟ ପତ୍ରଗୁଡ଼ିକୁ ବାତିଲ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି

ନ୍ତ୍ରଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ପାଣ୍ଡେ କହିଛନ୍ତି ଦେଶର ଯ୍ରବପିଢ଼ିର ଦକ୍ଷତା ବୃଦ୍ଧି ଏନ୍ଡିଏ ସରକାରଙ୍କ ବିଜନ୍ର ପ୍ରଧାନ ଅଂଶ ରହିଛି

ଆଗାମୀ ବର୍ଷଗୁଡ଼ିକରେ ଭାରତ ଆଇଟି କ୍ଷେତ୍ରରେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ସହ ସମକକ୍ଷ ହୋଇ କାର୍ଯ୍ୟ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ଚତୁର୍ଥ ଶିଳ୍ପ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସେ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି

ବିଭିନ୍ନ ବେସରକାରୀ କମ୍ପାନୀ ସେଗୁଡ଼ିକର ପ୍ରୋହାହକ ନିର୍ଦ୍ଦେଶକ ଓ ଅଜ୍ଞାତ କର୍ମଚାରୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଖାନ୍ତଲାସୀ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଦିଲ୍ଲୀ ମୁମ୍ୟାଇ ଲୁଧିଆନା ଥାଶେ ବଲ୍ସାଡ୍ ପୁଣେ ପାଲାନି ଗୟା ଗୁରୁଗ୍ରାମ୍ ଚଣ୍ଡୀଗଡ଼ ଭୋପାଳ ସୁରତ୍ କୋଲାର୍ ଶିଲ୍ବାସା ଆଲିଗଡ୍ ଫଜିଲ୍କା ମୁକ୍ତସର୍ ଓ ଭବାନୀଗଡ଼ ରହିଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପ ପରଠାରୁ ଏହା ରାଜ୍ୟକୁ ତାଙ୍କର ପ୍ରଥମ ଗସ୍ତ ହେବ ବିଟ୍ଟେପି ରାଜ୍ୟଶାଖା ସଭାପତି ଜିତ୍ମ ବଘାନୀ କହିଛନ୍ତି ପାର୍ଟି ପକ୍ଷରୁ ଶ୍ରୀ ଶାହାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ସମ୍ପ୍ରତି ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ପାର୍ଟିକୁ ବିପୁଳ ସଫଳତା ମିଳିଥିଲା ଶ୍ରୀ ଶାହା ଅହଜ୍ଞଦାବାଦର ଆଶ୍ରମ ରୋଡ୍ଠାରେ ଆୟକର ଛକରେ ନିର୍ମିତ ଏକ ଫ୍ଲାଏ ଓଭର୍ ପୋଲକୁ ଉଦ୍ଘାଟନ କରିବେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀର ତଲାତିସ୍ ରାଜସ୍ୱ କାର୍ଯ୍ୟାଳୟଠାରେ ନବନିର୍ମିତ କମ୍ୟୁନିଟି ହଲ୍ ଓ ଲାଇବ୍ରେରୀକୁ ସେ ଉତ୍ସର୍ଗ କରିବେ ଲୋକସଭା ରେଡ଼ି ସରକାର କହିଛନ୍ତି ଜମାତ୍ ଉଲ୍ ମୁଜାହିଦ୍ଧିନ୍ ବାଂଲାଦେଶ ପଣ୍ଟିମବଙ୍ଗର ବର୍ଦ୍ଧମାନ ଓ ମୁର୍ସିଦାବାଦରେ ମଦ୍ରାସାଗୁଡ଼ିକ କରିଆରେ ମୌଳବାଦକୁ ପ୍ରୋହାହିତ କରିବା ଓ ଏଥିପାଇଁ ଲୋକମାନଙ୍କୁ ନିଯୁକ୍ତ କରୁଥିବାର ଗୁପ୍ତ ସୂଚନା ମିଳିଛି ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କି କିଷନ୍ ରେଡ୍ଜି କହିଛନ୍ତି ଏ ବିଷୟରେ କେନ୍ଦ୍ର ସରକାର ପଣ୍ଟିମବଙ୍ଗ ସରକାରଙ୍କୁ ଜଣାଇଛନ୍ତି ଓ ରାଜ୍ୟରେ ଆଇନ ଶ୍ଚଙ୍ଖଳାକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି ସରକାର ଜମାତ୍ ଉଲ୍ ମୁକ୍କାହିଦ୍ଦିନ୍ ବାଂଲାଦେଶ ଓ ଏହାର ଅନ୍ୟାନ୍ୟ ଶାଖାଗୁଡ଼ିକୁ ସନ୍ତାସବାଦୀ ସଙ୍ଗଠନ ଭାବେ ମେ ମାସରେ ନାମିତ କରିଥିଲେ ପଣ୍ଠିମବଙ୍ଗରେ ସମ୍ପ୍ରତି ଘଟିଥିବା ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଚ୍ଛନ୍ତି

କାତୀୟ ଦୁର୍ବିପାକ ସହାୟତା ବାହିନୀର ବିଭିନ୍ନ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି ପ୍ରଶାସନ ପୁଲିସ୍ ଓ ସ୍ୱେଚ୍ଛାସେବୀମାନେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି

ବର୍ଷା କିଛିମାତ୍ରାରେ କମିବା ପରେ ମୁମ୍ୟାଇ ସହରରେ ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଫେରୁଛି

ଆଇଜଲ୍ ନିକଟସ୍ଥ ଡର୍ଟ୍ଲ୍ୟାଙ୍ଗ୍ ଲେତାନ୍ଠାରେ ଏହି ଘଟଣା ଘଟିଛି

ଗତ ଦୁଇ ଦିନ ହେଲା ସେଠାରେ ଭୀଷଣ ବର୍ଷା ହେବା ପରେ ଭୂସ୍କଳନ ହୋଇଛି ହଟେଷ୍ଟ କୋନ୍ ଗତ ଜୁନ୍ ମାସ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ସବୁଠୁ ଗରମ ମାସ ଭାବେ ରେକର୍ଡ଼ ହୋଇଛି କୋପର୍ନିକସ୍ ଜଳବାୟୁ ପରିବର୍ତ୍ତନ ସେବାଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି ୟୁରୋପୀୟ ସଂଘ ପକ୍ଷରୁ ମଧ୍ୟମ ପାଗ ପୂର୍ବାନୁମାନ ସମ୍ବନ୍ଧୀୟ ୟୁରୋପ କେନ୍ଦ୍ର ଏହାର ଅଧ୍ୟୟନ କରିଥିଲା

କୋପର୍ନିକସ୍ ଟିମ୍ର କହିବା ଅନୁସାରେ ଏହା ଜଳବାୟୁ ପରିବର୍ତ୍ତନ ଯୋଗୁଁ ହୋଇଛି କି ନାର୍ହି ତାହା କହିବା ବର୍ତ୍ତମାନ କଷ୍ଟସାଧ୍ୟ ବାଂଲା ପିଏମ୍ ଚୀନା ବାଂଲାଦେଶ ପ୍ରଧାନମନ୍ତ୍ରୀ ସେକ୍ ହସିନା କହିଛନ୍ତି ବାଂଲାଦେଶ ଭାରତ ସମ୍ପର୍କ ବାସ୍ତବିକ ଓ ଦ୍ରଇ ଦେଶ ପରସ୍କରର ସ୍ୱାଧୀନତା ସଂଗ୍ରାମରେ ଉଭୟ ଲାଗି ଲଢ଼ିଥିବାରୁ ସେମାନଙ୍କ ମଧ୍ୟରେ ବାଶିଜ୍ୟିକ ସମ୍ପର୍କ ଶହ ଶହ କୋଟି ଡଲାର୍ରେ ପହଞ୍ଚିଛି ଭାରତ ସହ ସମ୍ପର୍କ ବିଷୟରେ ଶ୍ରୀମତୀ ହସିନା କହିଚନ୍ତି ଦୂଇ ଦେଶ ନଦୀରେ ଗମନା ଗମନର ବିକାଶ ପାଇଁ ପରସ୍କର ସହ ହାତ ମିଳାଇଛନ୍ତି ଗତକାଲି ବିଶ୍ୱ ଅର୍ଥନୈତିକ ଫୋରମ୍ରେ ସେ କହିଛନ୍ତି ବାଂଲାଦେଶର ବିଭିନ୍ନ ପ୍ରକଳ୍ପରେ ଚୀନ୍ କଡ଼ିତ ଥିବା ଯୋଗୁଁ ବାଂଲାଦେଶ ଉପରେ ଅଧିକ ଋଣଭାରକୁ ନେଇ ସେ ଚିନ୍ତିତ ନୁହନ୍ତି ଚୀନ୍ର ଡାଲିୟାନ୍ରେ ବିଶ୍ୱ ଅର୍ଥନୈତିକ ଫୋରମ୍ ବୈଠକରେ ଯୋଗ ଦେବାକ୍ ସେ ସେଠାକୁ ଗସ୍ତରେ ଯାଇଛନ୍ତି ଦେଶର ଲୋକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଂଲାଦେଶ ଏହାରେ ପ୍ରକଳ୍ପଗୁଡ଼ିକ ବିଷୟରେ ଚୀନ୍ ସହ କଥାବାର୍ତ୍ତା କରିଥିଲା ବୋଲି ସେ ଜଣାଇଛନ୍ତି

ତ୍ରିପୋଲି ନିକଟସ୍ଥ ବିଦେଶୀ ନାଗରିକମାନଙ୍କ ପାଇଁ ଏକ ଅଟକ କେନ୍ଦ୍ର ଉପରେ ସେହି ଆକ୍ରମଣ କରାଯାଇଛି ଜାତିସଂଘ ସମର୍ଥତ ସରକାର ନିଜକ୍ତ ନିଜେ ଲିବିଆ ନ୍ୟାସନାଲ୍ ଆର୍ମି ବୋଲାଉଥିବା ଗୋଷୀର ଏଥିପାଇଁ ତୀବ୍ର ନିନ୍ଦା କରିଛନ୍ତି ସେହି ଗୋଷୀର ନେତୃତ୍ୱ ଖଲିଫା ହିଫ୍ତର୍ ନେଉଛନ୍ତି

ଗତ ସପ୍ତାହରେ ଲିବିଆ ସରକାର ଘରିୟାଁ ସହରକୁ ଅକ୍ତିଆର କରିଥିବାର ଘୋଷଣା କରିଥିଲେ